ଉତ୍ତର ପୂର୍ବାଞ୍ଚଳ ପରିଷଦ ଗଠନକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି

କ୍ୟାବିନେଟ ବୈଠକ ପରେ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଏହା କହିଛନ୍ତି ଉତ୍ତର ପୂର୍ବାଞ୍ଚଳ ପରିଷଦର ପୁନର୍ଗଠନକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି ପରିଷଦର ଚେୟାରମ୍ୟାନ ଭାବେ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କୁ ମନୋନୀତ କରାଯିବାକୁ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛି ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଏହାର ଉପାଧ୍ୟକ୍ଷ ରହିବା ପାଇଁ ଆଉ ଏକ ପ୍ରସ୍ତାବକୁ କ୍ୟାବିନେଟ ଅନ୍ତମୋଦନ କରିଛି

ଏହା ଯୋଗୁଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ନଦୀବନ୍ଧ ଗୁଡିକର ସୁରକ୍ଷା ଦିଗରେ ସମାନ ନିୟମ ପାଳନ କରିବାକୁ ହେବ ବିଲ୍ ଅନୁସାରେ ଉପଯୁକ୍ତ ପର୍ଯ୍ୟବେକ୍ଷଣ ତଦାରଖ ଓ ରକ୍ଷଣାବେକ୍ଷଣ କରିବାକୁ ହେବ ପିଏମ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟମାନଙ୍କ ସହ ଏକ ବୈଠକରେ ମିଳିତ ହୋଇଛନ୍ତି ଖବର ଅନୁସାରେ ଶ୍ରୀ ମୋଦି ଏନଡିଏ ସରକାରଙ୍କର ପ୍ରଧାନ ଯୋଜନାଗୁଡିକର ଅଗ୍ରଗତିର ସମୀକ୍ଷା କରିଛନ୍ତି ସମସ୍ତ କେନ୍ଦ୍ରମନ୍ତ୍ରୀଙ୍କୁ ଏହି ବୈଠକରେ ଯୋଗଦେବାକୁ କୁହାଯାଇଥିଲା ପାର୍ଲମେଣ୍ଟ ସଦନ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକରେ କୃଷକମାନଙ୍କର ଦୁର୍ଦ୍ଦଶା ଓ ସେମାନଙ୍କୁ ସହାୟତା ପ୍ରଦାନ ପାଇଁ ସରକାରଙ୍କ ଉଦ୍ୟମ ଉପରେ ଆଲୋଚନା ହୋଇଛି ପ୍ରଧାନମନ୍ତ୍ରୀ ଜନ ଔଷଧି ଯୋଜନା ଆୟୁଷ୍ମାନ ଭାରତପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ଷ୍ଟାର୍ଟ ଅପ ପାର୍ଷି ଯୋଜନା ମୁଦ୍ରା ଯୋଜନା ଓ ଆହୁରି ଅନେକ ଯୋଜନା ଉପରେ ସମୀକ୍ଷା କରାଯାଇଛି ମାସେ ପୂର୍ବେ ଏଭଳି ଏକ ବୈଠକ ଅନୁଷ୍ଠିତ ହୋଇଥିଲା ପିଏମ ଯୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନର କିଛି ସମୟ ଯୋଗ ପାଇଁ ବିନିଯୋଗ କରିବାକୁ ଦେଶର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଏକ ଟୂଇଟ୍ କରି ଶ୍ରୀ ମୋଦୀ ଲୋକମାନେ ଯେଉଁ ବ୍ୟାୟାମ ସହଜରେ କରିପାରିବେ ତାହା କରିବା ପାଇଁ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଏହା ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଶିବ ଶ୍ରୀ ମୋଦି ତାଙ୍କର ପ୍ରାତଃ ବ୍ୟାୟାମର ଏକ ଭିଡିଓ ପୋଷ୍ଟ କରିଛନ୍ତି ଭାରତୀୟ କ୍ରିକେଟ କ୍ୟାପଟେନ ବିରାଟ କୋହଲିଙ୍କ ଫିଟ୍ନେସ୍ ଚ୍ୟାଲେଞ୍ଜକୁ ଗ୍ରହଣ କରି ପ୍ରଧାନମନ୍ତ୍ରୀ ତାଙ୍କର ପ୍ରାତଃ ବ୍ୟାୟାମ ଜରିଆରେ ନିଜର ଫିଟ୍ନେସ୍ର ପ୍ରମାଣ ଦେଇଛନ୍ତି 'ଆମେ ଫିଟ୍ ତ ଭାରତ ଫିଟ୍ ଅଭିଯାନର ଅଶସ୍ୱରୂପ ଶ୍ରୀ କୋହଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ କ୍ରିକେଟ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀ ଓ ତାଙ୍କର ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ ଶ୍ରୀ ମୋଦି କହିଛନ୍ତି ଯୋଗ ବ୍ୟତୀତ ସେ ପ୍ରକୃତିର ପାଞ୍ଚୋଟି ଉପାଦାନ ପୂଥିବୀ ଜଳ ଅଗ୍ନି ବାୟୁ ଓ ଆକାଶ ଦ୍ୱାରା ଅନୁପ୍ରାଣିତ ହୋଇ ଚାଲିଛନ୍ତି

ସେ ମଧ୍ୟ ଟେନିସ ଖେଳାଳି ମାଣିକ ବାତ୍ରାଙ୍କୁ ଫିଟ୍ନେସ୍ ଚ୍ୟାଲେଞ୍ଜ ଦେଇଛନ୍ତି

ପିଏମ ଭିଲାଇ ପ୍ଲାଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଛତିଶଗଡ ଗସ୍ତ କରି ଆଧୁନିକକରଣ ହୋଇଥିବା ଭିଲାଇ ଇସ୍କାତ କାରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ କାରଖାନାର ଆଧୁନିକୀକରଣ ମଧ୍ୟରେ ଉତ୍ପାଦନ ବୃଦ୍ଧି ପାଇଁ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ଓ ପରିବେଶ ସୁରକ୍ଷା ପ୍ରଭୂତି ଅନ୍ତର୍ଭୁକ୍ତ ଏ ସରକାରୀ ଇସ୍ତାହାରରେ କୁହାଯାଇଛି ଶ୍ରୀ ମୋଦି ଆଇଆଇଟି ଭିଲାଇର ସ୍ଥାୟୀ କ୍ୟାମ୍ପସର ଭିଭିପ୍ରସ୍ତର ସ୍ଥାପନ କରିବେ ଦ୍ୱିତୀୟ ପର୍ଯ୍ୟାୟ ଭାରତ ନେଟ୍ ଆରମ୍ଭ ଉପଲକ୍ଷେ ସେ ଏକ ଫଳକକୁ ଉନ୍କୋଚନ କରିବେ ଭାରତ ନେଟ୍ ପ୍ରକଳ୍ପରେ ଗ୍ରାମପଞ୍ଚାୟତଗୁଡିକୁ ଭୂତଳ ଅପଟିକାଲ ଫାଇବର ଯୋଗେ ସଂଯୋଗ କରାଯିବ ଜବଦଲପୁର ଓ ରାୟପୁର ମଧ୍ୟରେ ଏହି ସେବାର ସେ ଉଦ୍ଘାଟନ କରିବେ ଶ୍ରୀ ମୋଦୀ ବିଭିନ୍ନ ଯୋଜନା ଅଧୀନରେ ହିତାଧିକାରୀମାନଙ୍କୁ ଲ୍ୟାପଟପ ସାର୍ଟିଫିକେଟ ଓ ଚେକ ମାନ ବଣ୍ଟନ କରିବେ ଗିରିରାଜ ଏମଏସଏମଇ କ୍ଷୁଦ୍ର ଛୋଟ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗିରିରାଜ ସିଂ କହିଛନ୍ତି ଏହି ଉଦ୍ୟୋଗ ଗୁଡିକ ଜନସାଧାରଣଙ୍କୁ କ୍ଷମତାପନ୍ନ କରିବା ଓ ଦେଶରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି

ମନ୍ତ୍ରୀ କହିଛନ୍ତି ଏହି କେନ୍ଦ୍ରଗୁଡିକ କ୍ଷୁଦ୍ର ଶିଳ୍ପଗୁଡିକୁ ବୈଷୟିକ ସହାୟତା ଯୋଗାଇବ

ଏହା ମାଧ୍ୟମରେ ଦେଶର ସ୍ୱୟଂ ସହାୟକ ଗୋଷ୍ଠୀଗୁଡିକ ସହ ସଂଯୋଗ ସ୍ଥାପନ କରାଯିବ

ତାଙ୍କର କିଡ୍ନୀ ଠିକ୍ ରୂପେ କାମ କରୁଛି ଓ ରକ୍ତଚାପ ହୃତକ୍ରିୟା ଏବଂ ଶ୍ୱାସପ୍ରଶ୍ୱାସ ସ୍ୱାଭାବିକ ରହିଛି

ଡକ୍ଟର ବୁଲେରିଆଙ୍କ ତତ୍ତ୍ୱାବଧାନରେ ଡାକ୍ତରମାନଙ୍କର ଏକ ଦଳ ତାଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି

ଇଡି ଅଭିଯୋଗପତ୍ରର ବିଭିନ୍ନ ସ୍ଥାନରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାୟରମ୍ଙ୍କ ନାମ ଉଲ୍ଲେଖ କରିଥିଲେ ମଧ୍ୟ ମାମଲାରେ ତାଙ୍କୁ ଅଭିଯୁକ୍ତ କରିନାହିଁ ମାମଲାରେ ଇଡି ଅତିରିକ୍ତ ଅଭିଯୋଗପତ୍ର ଦାଏର କରିପାରେ ବୋଲି କୋର୍ଟରେ ଜଣାଇଛି

ସେ କହିଛନ୍ତି ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ଏହି ସଫଳତା ହାସଲ ପାଇଁ ତାଙ୍କ ମନ୍ତ୍ରଶାଳୟ ଦାୟିତ୍ୱବାନ ତାର ସହ କାର୍ଯ୍ୟ କରୁଛନ୍ତି ଆଜି ନୂଆଦିଲ୍ଲୀରେ ମଥୁରା ପାଇଁ ଭାରତର ସର୍ବପ୍ରଥମ ସହରବ୍ୟାପୀ ସମନ୍ୱିତ ନର୍ଦ୍ଦମା ମୌଳିକ ଢାଞ୍ଚା ସକାଶେ ଏକ ନର୍ଦ୍ଦମା ଜଳ ପରିସ୍କାର ପ୍ଲାଷ୍ଟ ସ୍ଥାପନ ସଂକ୍ରାନ୍ତ ରାଜିନାମା ସ୍ୱାକ୍ଷର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମନ୍ତ୍ରୀ ଏହା କହିଛନ୍ତି ମଥୁରା ଶୋଧନାଗାର ପାଇଁ ଜଳଜ ଆବର୍ଜନାକୁ ବ୍ୟବହାର କରିବା ସଂକ୍ରାନ୍ତରେ ଭାରତୀୟ ତେିଳ ନିଗମ ସହ ଏକ ରାଜିନାମା ସ୍ୱାକ୍ଷର କାର୍ଯ୍ୟକ୍ରମରେ ସେ ଉପସ୍ଥିତ ରହିଥିଲେ ମନ୍ତ୍ରୀ କହିଛନ୍ତି 'ନମାମି ଗଙ୍ଗେ ମିଶନ' ଅଧୀନରେ ଯମୁନା ନଦୀ ଓ ଗଙ୍ଗା ଏବଂ ଯମୁନା ନଦୀର ଶାଖା ନଦୀ ତଥା ସମସ୍ତ ଆବର୍ଜନାପ୍ରର୍ଣ୍ଣ ନାଳଗୁଡ଼ିକୁ ସଫା କରାଯିବ ପାସ୍ୱାନ ଏସସିଏସଟି ସୁପ୍ରିମକୋର୍ଟଙ୍କର ଚ ଡାନ୍ତ ରାୟ ପ୍ରକାଶ ନ ପାଇବା ପର୍ଯ୍ୟନ୍ତ ଆଇନ ଅନୁସାରେ ଅନୁସୂଚିତ କାତି ଓ ଉପଜାତି ବର୍ଗର କର୍ମଚାରୀମାନଙ୍କୁ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ମିଳିବ ବୋଲି କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାସୱାନ କହିଛନ୍ତି ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ବେଳେ ସ୍ୱଷ୍ଟୀକରଣ ଦେଇ ମନ୍ତ୍ରୀ କହିଛନ୍ତି ଯେହେତୁ ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ଲାଗୁ ହେଉଛି ସେ ଦୃଷ୍ଟିରୁ ନିର୍ଦ୍ଦେଶର ଶବ୍ଦକୁ ନେଇ କୌଣସି ବିଭ୍ରାନ୍ତି ସୃଷ୍ଟି ହେବା ଉଚିତ ନୁହେଁ

କର୍ଣ୍ଣାଟକ ଇଲେକ୍ସନ କର୍ଣ୍ଣାଟକର ବେଙ୍ଗାଲୁରୁରେ ଜୟନଗର ବିଧାନସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ସୌମ୍ୟା ରେଡ଼ି ବିଜୟୀ ହୋଇଛନ୍ତି

ମଣିପୁର ଫୁଡ ମଣିପୁରରେ ଲଗାଶ ବର୍ଷା ଯୋଗୁଁ ହଠତ୍ ବନ୍ୟା ଆସି ରାଜଧାନୀ ଇମ୍ଫାଲ ସମେତ ବହୁ ତଳିଆ ଅଞ୍ଚଳ ଜଳମଗୁ ହୋଇଛି ନାୟୁଲ ନଦୀ ଇରିଲି ଓ ଇମ୍ଫାଲ ଆଦି ନଦୀଗ୍ରଡିକର ତଟବର୍ତ୍ତୀ ଅଞ୍ଚଳରେ ପାଣି ମାଡିଯାଇଛି ଏହା ଯୋଗୁଁ ପୂର୍ବ ଇମ୍ଫାଲ ପଶ୍ଚିମ ଇମ୍ଫାଲ ବିଷ୍ଣୁପୁର ଓ ଥୋବାଲ ଜିଲ୍ଲାର ଅନେକ ସରକାରୀ କାର୍ଯ୍ୟାଳୟ ସ୍କୁଲ ଓ ଜନବସତି ଅଞ୍ଚଳ ଜଳମଗ୍ନ ହୋଇଛି

ଆୟୋଜକ ରାଷ୍ଟ୍ର ରଷ ଆସନ୍ତାକାଲି ଉଦ୍ଘାଟନୀ ମ୍ୟାଚ ସାଉଦିଆରବ ବିପକ୍ଷରେ ଖେଳିବ